ଏଥପାଇଁ ମୁଖ୍ୟମନ୍ତୀ ସ୍ୱାସ୍ଥ୍ୟକର୍ମୀ ଏବଂ କୋଭିଡ ଯୋଧ୍ବାଙ୍କୁ ଅଭିନନ୍ଦନ ଜଶାଇଛନ୍ତି

ସମସ୍ତଙ୍କର ଲକ୍ଷଣ ଓ ଅକ୍ନିଜେନ୍ ସ୍ତର ପରୀକ୍ଷା କରାଯାଉଛି

ବନ୍ୟା ନିୟନ୍ତଶ ମୁଖ୍ୟ ଯନ୍ତୀ ସୁଶାନ୍ତ ରଥ ଏହି ସୂଚନା ଦେଇଛନ୍ତି